ଆସନ୍ତାକାଲି ହେବ ମହୋଦଧୂରେ ବିସର୍ଜନ

ସେଠାରେ ରାତିସାରା ଭଜନ କୀର୍ତନ କରାଯିବା ସହ ସାଧାରଣ ଲୋକ ଦର୍ଶନ ପାଇଁ ବ୍ୟବସ୍ଚା କରାଯାଇଛି

ସେଠାରେ ସନ୍ଧ୍ୟା ସୁଦ୍ଧା ମହୋଦଧୂରେ ଅସ୍ତି ବିସର୍ଜନ କରାଯିବାର କାର୍ଯ୍ୟକ୍ରମ ରହିଛି

ପଥର ସଂଯୋଗସ୍ଚଳରେ ଫାଟ ଦେଖାଦେଇଛି ନାଟମଣ୍ଡପର ମରାମତି ପୂର୍ବରୁ ଚେନ୍ନାଇ ଓ ଖଡଗପୁର ଆଇଆଇଟିର ପରାମର୍ଶ ଲୋଡିଛି ଭାରତୀୟ ପ୍ରତ୍ନତତ୍ତ୍ ସର୍ବେକ୍ଷଣ ସଂସ୍ଥା

ରାୟଗଡ଼ା କିଲ୍ଲାରେ ଏହି ଯୋଜନାରେ ମଧ୍ଧ ବହୁ ଲୋକ ଉପକୃତ ହୋଇପାରିଛନ୍ତି

ଏହି ଦଳ ଗ୍ରାମର ପାରିପାର୍ଶ୍ୱିକ ପରିସ୍ଚିତି ମଧ୍ଧ ଅନୁଧ୍ଧାନ କରିଥିଲା ମଇନା ପଦର ଗ୍ରାମକୁ ଏଯାଏଁ ରାସ୍ତା ନିର୍ମାଶ ହୋଇ ନାହିଁ ଏବଂ ଦାରିଦ୍ର୍ୟ ଓ ଅପପୁଷ୍ଟିର ଶିକାର ହୋଇଥିବା ଏହି ଗ୍ରାମବାସୀଙ୍କ ନିମନ୍ତେ ବିକାଶ ଏବେବି ଅପ ହୋଇଛି ଖୁବ୍ ଶୀଘ୍ର ପ୍ରଦେଶ କଂଗ୍ରେସର ନେତୃତ୍ୱ ମଣ୍ଡଳୀଙ୍କ ସହ ଆଲୋଚନା କରି ଏ ସମ୍ପର୍କିତ ପଦକ୍ଷେପ ଦଳ ପକ୍ଷରୁ ଗ୍ରହଶ କରାଯିବ ବୋଲି ଜିଲ୍ଲା କଂଗ୍ରେସ ସଭାପତି ମନୋରଞ୍ଞନ ତ୍ରିପାଠୀ ସ୍ଚନା ଦେଇଛନ୍ତି

ଏହି ଯୋଜନାରୁ ଯେଭଳି ଗରିବ ମହିଳାମାନେ ଉପକୃତ ହେବେ ସେଥିପାଇଁ ମାଲକାନଗିରି ଜିଲ୍ଲା ପ୍ରଶାସନ ବିଭିନ୍ ପଦକ୍ଷେପ ଗ୍ରହଶ କରିଛନ୍ତି